ଗୋଟିଏ ଦିନ ଭିତରେ ଏହା ହେଉଛି ସର୍ବାଧିକ ନମୁନା ପରୀକ୍ଷଣ

ଆଇସିଏମ୍ଆର୍ ଉଭୟ ସରକାରୀ ଓ ବେସରକାରୀ ପରୀକ୍ଷାଗାରଗୁଡ଼ିକୁ ନମୁନା ପରୀକ୍ଷା ପାଇଁ ଅନୁମତି ପ୍ରଦାନ କରୁଛି

ଏହା ବ୍ୟତୀତ ପରିବାର ପିଛା ମାସିକ ଏକ କିଲୋ ବ୍ରଟ ଦିଆଯିବ

ଏକ ଅନ୍ଲାଇନ୍ ସାମ୍ଘାଦିକ ସମ୍ମିଳନୀରେ ଶ୍ରୀ ପାଶୱାନ୍ ରାଜ୍ୟଗୁଡ଼ିକୁ ଅତିରିକ୍ତ ଖାଦ୍ୟଶସ୍ୟ ଯୋଗାଇ ଦେବା ଦିଗରେ ସରକାର ନେଇଥିବା ପଦକ୍ଷେପଗୁଡ଼ିକ ବିଷୟରେ ଜଣାଇଛନ୍ତି ସେ କହିଛନ୍ତି ଦେଶର କୌଣସି ଗରିବ ଲୋକ ଯେପରି ଭୋକିଲା ନ ରୁହନ୍ତି ତାହା ନିଶ୍ଚିତ କରିବାକୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ସମ୍ପର୍ଣ୍ଣ ପ୍ରତିଶ୍ରତିବଦ୍ଧ କୋଭିଡ୍ ସଂକ୍ରମଣ ଯୋଗୁଁ ଆଗାମୀ ବର୍ଷା ରତୁ ସମୟରେ ଗରିବ ଲୋକମାନଙ୍କୁ ମାଗଣାରେ ଏହି ଖାଦ୍ୟଶସ୍ୟ ଦିଆଯିବ ଏହି ସମୟରେ ଅନେକ ପର୍ବପର୍ବାଣୀ ମଧ୍ୟ ପାଳନ କରାଯାଇଥାଏ

ଶ୍ରୀ ପାଶୱାନ୍ କହିଛନ୍ତି ସେ ସମସ୍ତ ରାଜ୍ୟ ଓ କେନ୍ଦ୍ରଶାସିତ ଅଞ୍ଚଳଗୁଡ଼ିକୁ ଚିଠି ଲେଖି ଏକ ଦେଶ ଏକ ରେସନ୍କାର୍ଡ ଯୋଜନା ଲାଗୁ କରିବା ପାଇଁ ଆବଶ୍ୟକ ପଦକ୍ଷେପ ଗ୍ରହଣ କରିବାକୁ ସେମାନଙ୍କୁ ଅନୁରୋଧ କରିଛନ୍ତି

ଅର୍ଥ ମନ୍ତ୍ରଣାଳୟରୁ କାରି ଏକ ବିବୃତିରେ କୁହାଯାଇଛି ଟ୍ରଷ୍ଟ ଦ୍ୱାରା କାରି କରାଯାଇଥିବା ସରକାରୀ ଗ୍ୟାରେଷ୍ଟେଡ୍ ସ୍ବେଶାଲ୍ ସିକ୍ୟୁରିଟି କ୍ରୟ କରି ଭାରତୀୟ ରିଜର୍ଭ ବ୍ୟାଙ୍କ୍ ଏହି ଯୋଜନା ପାଇଁ ପାଖି ଯୋଗାଇବ

ଟ୍ରଷ୍ଟ ଦ୍ୱାରା ଜାରି କରାଯାଇଥିବା ସ୍ବେଶାଲ୍ ସିକ୍ୟୁରିଟିଗୁଡ଼ିକୁ କେନ୍ଦ୍ର ସରକାର ନିସର୍ତ୍ତ ତଥା ଅପରିବର୍ତ୍ତିତ ଗ୍ୟାରେଣ୍ଟି ପ୍ରଦାନ କରିବେ

ପରିସ୍ଥିତିର ସମାଧାନ ପାଇଁ ଉଭୟପକ୍ଷ ମଧ୍ୟରେ ସାମରିକ ଓ କୁଟନୀତିକ ଚ୍ୟାନେଲ ଜରିଆରେ କଥାବାର୍ତ୍ତା ହୋଇଛି ଚୁଶୁଲଠାରେ ପିଏଲ୍ଏ ଓ ଭାରତୀୟ ସେନାବାହିନୀର କମାଶ୍ଡରମାନଙ୍କ ମଧ୍ୟରେ ଏହି କଥାବାର୍ତ୍ତା ଅନୁଷ୍ଠିତ ହୋଇଛି ଦୂଇପକ୍ଷର ବରିଷ୍ଠ ସାମରିକ କମାଣ୍ଡରମାନଙ୍କ ମଧ୍ୟରେ ଏହା ତୂତୀୟ ପର୍ଯ୍ୟାୟ କଥାବାର୍ତ୍ତା ଥିଲା ସୀମା ଅଞ୍ଚଳରେ ଉତ୍ତେଜନା ହ୍ରାସ ଓ ସୈନ୍ୟ ପ୍ରତ୍ୟାହାର ସମ୍ପନ୍ଧୀୟ ବିଭିନ୍ନ ପ୍ରସଙ୍ଗ ଉପରେ ଏଥିରେ ଆଲୋଚନା କରାଯାଇଥିଲା

ଉଭୟ ନେତା ମୋଟାମୋଟି ପରିସ୍ଥିତିର ଦାୟିତ୍ୱବାନତାର ସହ ସମାଧାନକରିବା ପାଇଁ ଏକମତ ହୋଇଥିଲେ

ସରକାରୀ ସ୍ତ୍ରକୁ ଉଦ୍ଧାର କରି ଆମ ସମ୍ଭାଦଦାତା ଜଣାଇଛନ୍ତି ଗତକାଲି ଅନୁଷ୍ଠିତ ବୈଠକ ଦୀର୍ଘସମୟ ଧରି ଚାଲିଥିଲା ଓ କୋଭିଡ ନାଇଷ୍ଟିନ୍ ଯୋଗୁଁ ସମସ୍ତ ନିୟମର ପାଳନ କରାଯାଇଥିଲା ପ୍ରକୃତ ନିୟନ୍ତ୍ରଣରେଖାରେ ଉତ୍ତେଜନା ହ୍ରାସ କରିବା ପାଇଁ ପ୍ରତିଶ୍ରତିବଦ୍ଧ ହେବା ଉପରେ ଆଲୋଚନାରେ ଗୁରୁତ୍ୱ ଦିଆଯାଇଥିଲା ପ୍ରକୃତ ନିୟନ୍ତ୍ରଣରେଖାରେ ସୈନ୍ୟ ପ୍ରତ୍ୟାହାର ପ୍ରକ୍ରିୟା ଏକ ଜଟିଳ ବିଷୟ ଓ ଏ କ୍ଷେତ୍ରରେ କୌଣସି କବ୍ଧନା କିମ୍ବା ନିଶ୍ଚିତ ହୋଇନଥିବା ରିପୋର୍ଟକୁ ଏଡାଯିବା ଉଚିତ୍ ଉଭୟ ଦେଶ ମଧ୍ୟରେ ସାମରିକ ଓ କୃଟନୈତିକ ସ୍ତରରେ ଭବିଷ୍ୟତରେ ଆହୁରି ଅଧିକ କଥାବାର୍ତ୍ତା ହେବାର ଆଶା କରାଯାଉଛି ସିଜ୍ ଫାୟାର୍ ଭାୟୋଲେସନ୍ ପାକିସ୍ତାନୀ ସୈନ୍ୟମାନେ ଆଜି ସକାଳେ କାଞ୍ଜୁ କାଶ୍ମୀରର ପୁଞ୍ କିଲ୍ଲା ସ୍ଥିତ ସାହାପୁର ଓ କିର୍ଷ୍ଣ ସେକ୍ଟର ସ୍ଥିତ ନିୟନ୍ତ୍ରଣ ରେଖାଠାରେ ଆଖିବୁଝା ଗୁଳିଚାଳନା କରି ଅସ୍ତ୍ରବିରତି ଲଙ୍ଘନ କରିଛନ୍ତି

ସୀମାରେ ପହରା ଦେଉଥିବା ଭାରତୀୟ ଯବାନମାନେ ପାଲଟା ଆକ୍ରମଣ କରିଥିଲେ ସର୍ବଶେଷ ଖବର ଆମର ହସ୍ତଗତ ହେବା ପର୍ଯ୍ୟନ୍ତ ଗୁଳିଗୋଳା ବିନିମୟ କାରି ଥିଲା ଗୁଳିଗୋଳା ବିନିମୟ ଯୋଗୁଁ ଧନଜୀବନର କୌଣସି କ୍ଷୟକ୍ଷତି ଘଟିଥିବା ବିଷୟରେ ଖବର ମିଳିନାହିଁ ପୁତିନ୍ ଭିକ୍ନୋରି ରୁଷ ରାଷ୍ଟ୍ରପତି ଭ୍ଲାଦିମିର୍ ପୁତିନ୍ ପରବର୍ତ୍ତୀ ଦଶନ୍ଧିର ମଧ୍ୟଭାଗ ପର୍ଯ୍ୟନ୍ତ କ୍ଷମତାରେ ରହିବା ପାଇଁ ଏକ ଉଦ୍ୟମରେ ବିପୁଳ ବିଜୟ ହାସଲ କରିଛନ୍ତି ପ୍ରାଥମିକ ରିପୋର୍ଟ ଅନୁସାରେ ରୁଷର ଜନସାଧାରଣ ସେଠାକାର ସାମ୍ପ୍ରତିକ ରାଜନୈତିକ ନେତୃତ୍ୱ ସପକ୍ଷରେ ପ୍ରବଳ ଜନମତ ଦେଇଛନ୍ତି ସାୟିଧାନିକ ସଂଶୋଧନ ପାଇଁ ଦେଶବ୍ୟାପୀ ଜନମତ ସଂଗ୍ରହ ପ୍ରକ୍ରିୟାରେ ଗତକାଲି ରୁଷର ଜନସାଧାରଣ ମତଦାନ କରିଥିଲେ

ଶ୍ରୀ ପୁତିନ୍ ଦୁଇ ଦଶନ୍ଧି ଧରି କ୍ଷମତାରେ ରହିଛନ୍ତି ରୁଷର କେନ୍ଦ୍ରୀୟ ନିର୍ବାଚନ କମିଶନ୍ ଗତ ରାତିରେ ପ୍ରାର୍ୟିକ ନିର୍ବାଚନ ଫଳାଫଳ ପ୍ରକାଶ କରିଥିଲା

ୟୁଏନ୍ଏସ୍ସି କନଫ୍ଲିକ୍ଟ ସିଜେସନ୍ କୋଭିଡ୍ ନାଇଷ୍ଟିନ୍ର ମୁକାବିଲା ପାଇଁ ସିରିଆ ୟେମେନ୍ ଲିବିଆ ଦକ୍ଷିଣ ସୁଦାନ ଓ କଙ୍ଗୋ ସମେତ ସମସ୍ତ ଗଣ୍ଡଗୋଳିଆ ଅଞ୍ଚଳଗୁଡ଼ିକରେ ତୁରନ୍ତ ବିବାଦ ବନ୍ଦ ହେବା ପାଇଁ ଜାତିସଂଘ ନିରାପତ୍ତା ପରିଷଦ ଦାବି କରିଛି ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ ଉପରେ ଆମେରିକା ଓ ଚୀନ୍ ଦୀର୍ଘ ସମୟର ଏକ ବିବାଦର ସମାଧାନ କରିବା ପରେ ଜାତିସଂଘ ନିରାପତ୍ତା ପରିଷଦରେ ଗତକାଲି ସର୍ବସମ୍ମତି କ୍ରମେ ଏକ ପ୍ରସ୍ତାବ ଗୃହିତ ହୋଇଛି